କ୍ୟାମ୍ପେନିଂ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକର ତୁଙ୍ଗନେତାମାନେ ଆଙ୍କି ଦେଶର ବିଭିନ୍ନ ରାଜ୍ୟରେ ର୍ୟାଲିମାନ କରୁଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ପାଲିଗଞ୍ଜ ଝାଡ଼ଖଣ୍ଡର ଦେଓଘର ଓ ପଶ୍ଚିମବଙ୍ଗର ହସନାବାଦ ଏବଂ ଡାଏମଣ୍ଡ ହାର୍ବର୍ଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବାର କାର୍ଯ୍ୟସଚୀ ରହିଛି ବିଜେପି ସଭାପତି ଅମିତ ଶାହା ଆଜି ମଧ୍ୟପ୍ରଦେଶର ଧର୍ ଓ ଅଲ୍ଲୀରାଜପୁରଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ପଞ୍ଜାବର ଫରିଦକୋଟ୍ ଓ ଲୁଧିଆନାଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି

ମଧ୍ୟପ୍ରଦେଶର ହର୍ଦା ଜିଲ୍ଲାରେ ସଂପୂର୍ଣ୍ଣ ଭୋଟ୍ ଗଣତି କାର୍ଯ୍ୟ ମହିଳାମାନଙ୍କ ଦ୍ୱାରା ପରିଚାଳନା କରାଯିବ

ପୁରୀରେ ଘୂର୍ଣ୍ଣିଝଡ଼ ଫନି ବ୍ୟାପକ କ୍ଷତି ଘଟାଇଛି

ଇତିମଧ୍ୟରେ ଫନି ଘର୍ଣ୍ଣିଝଡ଼ ଦ୍ୱାରା ଘଟିଥିବା କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଆନ୍ତଃମନ୍ତିସ୍ତରୀୟ ଟିମ୍ ଆଜି ତାଙ୍କର ଗସ୍ତ ସମାପ୍ତ କରିବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ ଏହି କେନ୍ଦ୍ରୀୟ ଟିମ୍ର ନେତୃତ୍ୱ ନେଇ ଆସିଥିଲେ କେନ୍ଦ୍ରୀୟ ଟିମ୍ ପୁରୀ କଟକ ଓ ଖୋର୍ଦ୍ଧା କିଲ୍ଲାର କ୍ଷତିଗ୍ରସ୍ତ ଲୋକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଏସ୍ସି ମମତା ଫଟୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବିକୃତ ଫଟୋଚିତ୍ର ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ବିଜେପି ନେତା ପ୍ରିୟଙ୍କା ଶର୍ମାଙ୍କ ଗିରଫ ଏକ ମନମୁଖୀ କାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଅଭିହିତ କରିଛନ୍ତି ପ୍ରିୟଙ୍କା ଶର୍ମାଙ୍କ ଭାଇଙ୍କର ଓକିଲ କୋର୍ଟଙ୍କ ସମ୍ମୁଖରେ ଏ ପ୍ରସଙ୍ଗ ଉତ୍ଥାପନ କରିବା ଓ ଗତକାଲି କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ ପ୍ରିୟଙ୍କା ଶର୍ମାଙ୍କୁ ଜେଲ୍ରୁ ଖଲାସ କରାନଯିବା ବିଷୟ ଜଣାଇବା ପରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ସଞ୍ଜୀବ ଖାନ୍ୱାଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ପ୍ରିୟଙ୍କା ଶର୍ମାଙ୍କୁ ଯଦି ତୁରନ୍ତ ଜେଲ୍ରୁ ଖଲାସ କରାନଯାଏ ତେବେ କୋର୍ଟ ସଂପୃକ୍ତ ଅଫିସରଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ନୋଟିସ୍ ଜାରି କରିବେ

ଗତକାଲି ସୁପ୍ରିମକୋର୍ଟ ପ୍ରିୟଙ୍କା ଶର୍ମାଙ୍କୁ ଜାମିନ ପ୍ରଦାନ କରି ଲିଖିତ ଆକାରରେ କ୍ଷମାପ୍ରାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପାଟ୍ନା ସାହିବ୍ ପ୍ରୋଫାଇଲ୍ଡ ବିହାରର ପାଟ୍ନା ସାହିବ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ରବିବାର ଦିନ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ହେବ

ତାହା ପୂର୍ବରୁ ଏହାକୁ ପାଟନା ଲୋକସଭା ଆସନ ବୋଲାଯାଉଥିଲା

ଏଥରକ ପରିସ୍ଥିତି ଭିନ୍ନ ରୂପ ନେଇଛି କାରଣ ବିଜେପି ଶ୍ରୀ ସିହ୍ନାଙ୍କୁ ଟିକେଟ୍ ନ ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ଓ ମହାମେଣ୍ଟରୁ ପାଟନା ସାହିବ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ଶତ୍ରଘ୍ନ ସିହ୍ନା ଏଥରକ ମଧ୍ୟ ବିଜୟୀ ହେବାର ଆଶା ରଖିଛନ୍ତି କିନ୍ତୁ ତାଙ୍କ ବିପକ୍ଷରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରବିଶଙ୍କର ପ୍ରସାଦ ଲଢୁଛନ୍ତି ଶ୍ରୀ ପ୍ରସାଦ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି

ଜାତୀୟ ନିରାପତ୍ତା ବେକାରୀ ଓ ସ୍ଥାନୀୟ ସମସ୍ୟା ସେଠାରେ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ରହିଛି ଏନ୍ଡିଏ ବିକାଶ କଲ୍ୟାଶମୂଳକ କାର୍ଯ୍ୟ ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ୁଥିବା ବେଳେ ବିରୋଧୀଦଳ ମାନେ କୃଷକମାନଙ୍କର ସମସ୍ୟା ଓ ବେକାରୀ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢୁଛନ୍ତି

ପାର୍ଟିର ଏକ ପ୍ରତିନିଧି ଦଳ ଏ ବିଷୟରେ ନିର୍ବାଚନ କମିଶନରେ ଉତ୍ଥାପନ କରିଛି ସେହି ପ୍ରତିନିଧି ଦଳର ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ମୁକ୍ତାର ଆବାସ ନକ୍ବି ନେଇଛନ୍ତି ତୂଣମୂଳ କଂଗ୍ରେସ ସହାୟତାରେ ବହୁ ଅସାମାଜିକ ଲୋକ ବିଭିନ୍ନ ହୋଟେଲ୍ ଓ ଧର୍ମଶାଳାରେ ରହିଛନ୍ତି ଓ ଭୋଟ୍ ଗ୍ରହଣ ହେବା ଅଞ୍ଚଳରେ ସେମାନେ ହିଂସାକାଣ୍ଡମାନ ଘଟାଉଛନ୍ତି ବୋଲି ବିଜେପି ପ୍ତିନିଧି ଦଳ ଅଭିଯୋଗ କରିଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀମତୀ ସୀତାରମଣ କହିଛନ୍ତି ଏହି ଘଟଣାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ନିର୍ବାଚନ କମିଶନକୁ ଅନୁରୋଧ କରିଛନ୍ତି ଟିଏମ୍ସି ମୁଖପାତ୍ର ବେରେକ୍ ଓ' ବ୍ରିଏନ୍ କହିଛନ୍ତି ବିଜେପି ସଭାପତି ଅମିତ ଶାହା ତାଙ୍କର ରୋଡ୍ ସୋ ପାଇଁ ବାହାରୁ ଲୋକମାନଙ୍କୁ ଆଣିଥିଲେ ଓ ଏହି ହିଂସାକାଣ୍ଡ ପାଇଁ ସେମାନେ ଦାୟୀ ତୂଣମୂଳ କଂଗ୍ରେସ ହିଂସାକାଣ୍ଡ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି

ସେହି ଦେଶଗୁଡ଼ିକ ମଧ୍ୟରେ ଭାରତ ଇଜିପୁ ବାରବାଡୋସ୍ ଜାମାଇକା ମ୍ୟାଲେସିଆ ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ଅଛନ୍ତି

ଏହି ବିଲ୍ ଅନୁସାରେ ଗର୍ଭନଷ୍ଟକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ଓ ଯେଉଁ ଡାକ୍ତରମାନେ ଭୃଣହତ୍ୟା କରିବେ ସେମାନଙ୍କୁ ଆଜୀବନ କାରାଦଣ୍ଡର ଏଥିରେ ବ୍ୟବସ୍ଥା ରହିଛି

କିନ୍ତୁ ଯେଉଁମାନେ ବିଲ୍କୁ ସମର୍ଥନ କରୁଛନ୍ତି ସେମାନେ ଏହାକୁ ସୁପ୍ରିମକୋର୍ଟକୁ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ୟୁକେ ବ୍ରେକ୍ସିଟି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେ'ଙ୍କ ସରକାର ଜୁନ୍ ମାସ ପ୍ରଥମ ସପ୍ତାହରେ ଏକ ଚିଠା ଆଇନ ପ୍ରସ୍ତୁତ କରିବେ ଯାହା ପାର୍ଲାମେଣ୍ଟ୍ରେ ପାସ୍ ହୋଇଗଲେ ବ୍ରିଟେନ୍କୁ ୟୁରୋପୀୟ ସଂଘରୁ ଓହରିଆସିବା ପାଇଁ ଆଗକୁ ଆଗେଇ ନେବ

ପ୍ରଧାନମନ୍ତ୍ରୀ ଥେରେସା ମେ' ଓ ବିରୋଧୀଦଳ ନେତା ଜେରେମି କର୍ବିନ୍ଙ୍କ ମଧ୍ୟରେ ଏକ ବୁଝାମଣା ଉପରେ କଥାବାର୍ତ୍ତା ପରେ ଏହି ବିବୃତ୍ତି ପ୍ରକାଶ ପାଇଛି ବ୍ରିଟେନ୍ ପାର୍ଲାମେଣ୍ଟ୍ରେ ବ୍ରେକ୍ସିଟ୍କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଏହା ସମ୍ଭବତଃ ଦୂର କରିପାରିବ ଶ୍ରୀଲଙ୍କା କର୍ଫ୍ୟ ଶ୍ରୀଲଙ୍କାରେ ଗତ ରାତିରେ ଲାଗୁହୋଇଥିବା ସାନ୍ଧ୍ୟ ଆଇନ ଆଜି ସକାଳୁ କୋହଳ କରାଯାଇଛି ସେଠାରେ ପରିସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି

ପୋଲିସ୍ କହିଛି ଯେଉଁମାନେ ସାମାଜିକ ଗଣମାଧ୍ୟମରେ ଉତ୍ତେଜନାମୂଳକ ଲେଖା ଲେଖୁଥିଲେ ଓ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଥିଲେ ସେମାନଙ୍କୁ ରୋକିବା ପାଇଁ ବଳ ପ୍ରୟୋଗ କରାଯିବ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମା ସିଂଘେ କହିଛନ୍ତି ଦେଶରେ ଶାନ୍ତି ଓ ନିରାପତ୍ତାକୁ ବଜାୟ ରଖିବା ପାଇଁ ପୋଲିସ୍ ଓ ସଶସ୍ତ ବାହିନୀକୁ ସଂପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି